କାରାଗାର ମଧ୍ଧରେ ରହ୍ରଥିବା ଅନ୍ତେବାସୀଙ୍କର ବିଭିନ୍ ସମସ୍ୟାଗୁଡ଼ିକ ସମ୍ପର୍କରେ ସେ ଅବଗତ ହେବା ସହ ଏହାର ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି

ଇତିମଧ୍ଧରେ ବିମାନ ଚଳାଚଳ ସହ ଏହାର ସଫଳ ପରୀକ୍ଷଣ ମଧ କରାଯାଇଛି

ଫଳରେ ପ୍ରତିକଳ ପାଗରେ ମଧ ବିମାନ ସହଜରେ ଅବତରଣ କରିପାରିବ

ପ୍ରଶାସନିକ କଟକଶା ଓ ସତର୍କ ସୂଚନା ସତ୍ତେ ପର୍ଯ୍ୟଟକମାନେ ସମୁଦ୍ର ସ୍ନାନ କରୁଥିବା ଦେଖିବାକୁ ମିଳିଛି